ସପ୍ତମ ତଥା ଶେଷ ପର୍ଯ୍ୟାୟ ପାଇଁ ପ୍ରାର୍ଥୀପତ୍ରଗୁଡ଼ିକୁ ଆଜି ଯାଞ୍ଚ କରାଯାଉଛି

ଭୋଟ୍ଦାତାମାନଙ୍କୁ ଆକୃଷ୍ଟ କରିବା ପାଇଁ ରାଜନୈତିକ ଦଳଗୁଡ଼ିକର ତୁଙ୍ଗ ନେତାମାନେ ଦେଶର ବିଭିନ୍ନ ସ୍ଥାନରେ ସଭାସମିତି କରୁଛନ୍ତି ବିଜେପିର ବରିଷ୍ଣ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିହାରର ମୁଜାଫରପୁର ଓ ଉତ୍ତରପ୍ରଦେଶର ବହରାଇଚ୍ ଓ ବାରବାଙ୍କୀଠାରେ ଆଜି ଉଦ୍ବୋଧନ ଦେବେ ବିଜେପି ସଭାପତି ଅମିତ ଶାହା ରାଜସ୍ଥାନର ଦୌସା ଅଲୱା ଓ ଭରତପୁର ଏବଂ ମଧ୍ୟପ୍ରଦେଶର ମୋରେନାଠାରେ ଉଦ୍ବୋଧନ ଦେବାର କାର୍ଯ୍ୟସୂଚୀ ରହିଛି କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଆଜି ମଧ୍ୟପ୍ରଦେଶର ଟିକିମାଗଡ଼ ଦାମହା ଓ ପାନ୍ନାଠାରେ କେତେକ ସଭାରେ ଉଦ୍ବୋଧନ ଦେବେ ବିଏସ୍ପି ମୁଖ୍ୟ ମାୟାବତୀ ଉତ୍ତରପ୍ରଦେଶର କେତେକ ସଭାରେ ଉଦ୍ବୋଧନ ଦେବାର କାର୍ଯ୍ୟସ୍ଟୀ ରହିଛି ସପ୍ତମ ତଥା ଚଡ଼ାନ୍ତ ପର୍ଯ୍ୟାୟ ଭୋଟ୍ ଗ୍ରହଣ ପାଇଁ ପ୍ରାର୍ଥୀପତ୍ରଗୁଡ଼ିକୁ ଆଜି ଯାଞ୍ଚ କରାଯାଉଛି

ପ୍ରାର୍ଥୀପତ୍ର ଦାଖଲ ପାଇଁ ଗତକାଲି ଶେଷଦିନ ଥିଲା ଗୁରୁବାର ପର୍ଯ୍ୟନ୍ତ ପ୍ରାର୍ଥୀପତ୍ରଗୁଡ଼ିକୁ ପ୍ରତ୍ୟାହାର କରାଯିବ

ଇସି ଏମ୍ଏମ୍ସି ମିଟ୍ ରାଜନୈତିକ ଦଳଗୁଡ଼ିକର ତୁଙ୍ଗ ନେତାମାନଙ୍କ ଦ୍ୱାରା ଆଦର୍ଶ ଆଚରଣ ବିଧି ଲଂଘନ ଅଭିଯୋଗ ଉପରେ ନିଷ୍ପଭି ନେବା ପାଇଁ ଆଜି ନ୍ତ୍ରଆଦିଲ୍ଲୀରେ ନିର୍ବାଚନ ଆୟୋଗର ଏକ ବୈଠକ ବସିବ ଉପନିର୍ବାଚନ କମିଶନର ଚନ୍ଦ୍ରଭ୍ଭଷଣ କୁମାର ଗତକାଲି ସନ୍ଧ୍ୟାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସ୍କଚନା ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେପି ସଭାପତି ଅମିତ ଶାହା ଓ କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କ ବିରୁଦ୍ଧରେ ଆଦର୍ଶ ଆଚରଣ ବିଧି ଲଂଘନ ଅଭିଯୋଗଗୁଡ଼ିକ ସ୍ଥିତି ସଂକ୍ରାନ୍ତରେ ସାମ୍ବାଦିକମାନେ ତାଙ୍କୁ ପ୍ରଶ୍ନ କରିବା ପରେ ଶ୍ରୀ କୁମାର ଏହି ଜବାବ ଦେଇଥିଲେ ଆଜିର ବୈଠକରେ ଜାମ୍ମୁ ଓ କାଶ୍ମୀରରେ ବିଧାନସଭା ନିର୍ବାଚନ ସଂକ୍ରାନ୍ତରେ ମଧ୍ୟ ଆଲୋଚନା ହେବ ଏସ୍ସି ମଡେଲ୍ କୋଡ୍ ନିର୍ବାଚନୀ ଭାଷଣଗୁଡ଼ିକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ସଭାପତି ଅମିତ ଶାହା ଆଦର୍ଶ ଆଚରଣ ବିଧି ଲଂଘନ କରିଥିବା ଅଭିଯୋଗ ଉପରେ ନିଷ୍ପଭି ନେବା ପାଇଁ ନିର୍ବାଚନ କମିଶନକୁ ନିର୍ଦ୍ଦେଶ ଦେବା ଲୋଡ଼ି କଂଗେସ ସାଂସଦଙ୍କ ପକ୍ଷରୁ ଆଗତ ଆବେଦନ ଉପରେ ସ୍ତପ୍ରିମକୋର୍ଟ ଆଜି ଶ୍ରୁଣାଣି କରିବେ ଗତକାଲି ପ୍ରଧାନ ବିଚାରପତି ରଂଜନ ଗୋଗୋଇ ମାମଲାର ଶ୍ରଣାଣି କରିବା ପାଇଁ ଆଜିକ୍ତ ଦିନ ଧାର୍ଯ୍ୟ କରିଥିଲେ ଆସାମ ସିଲ୍ଚର୍ର କଂଗ୍ରେସ ଲୋକସଭା ସାଂସଦ ସୁସ୍ମିତା ଦେବ କହିଛନ୍ତି ଶ୍ରୀ ମୋଦି ଓ ଶ୍ରୀ ଶାହାଙ୍କ ବିରୂଦ୍ଧରେ ଅଭିଯୋଗଗ୍ରଡ଼ିକ ଉପରେ ନିର୍ବାଚନ କମିଶନ ଏପର୍ଯ୍ୟନ୍ତ ନିଷ୍ପଭି ନେଇନଥିବାରୁ ଶୀଘ୍ ଏହାର ଶୁଣାଣି କରାଯାଉ ଏମ୍ଏଚ୍ଏ ରାହୁଲ ସିଟିକେନ୍ସିପ୍ ରାକ୍ୟସଭା ସାଂସଦ ତଥା ବିଜେପି ନେତା ସୁବ୍ରମଣ୍ୟମ୍ ସ୍ୱାମୀଙ୍କ ଦ୍ୱାରା ଆଗତ କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କ ନାଗରିକତ୍ୱ ସ୍ଥିତାବସ୍ଥା ଅଭିଯୋଗ ଉପରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଶ୍ରୀ ଗାନ୍ଧିଙ୍କୁ ଆଜି ନୋଟିସ୍ ପଠାଯାଇଛି

ଏସ୍ସି ରାହୁଲ ରାଫେଲ ଲଢୁଆ ବିମାନ କ୍ରୟ ସଂକ୍ରାନ୍ତରେ ସୁପ୍ରିମକୋର୍ଟଙ୍କ ରାୟ ଉପରେ କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କ ମନ୍ତବ୍ୟ ବିରୂଦ୍ଧରେ ବିଜେପି ସାଂସଦ ମୀନାକ୍ଷି ଲେଖିଙ୍କ ଦ୍ୱାରା ଆଗତ ଅଦାଲତ ଅବମାନନା ଫୌଜଦାରୀ ମାମଲା ଉପରେ ସୁପ୍ରିମକୋର୍ଟ ଆଜି ଶୁଣାଶି କରିବାର ଆଶା କରାଯାଉଛି ସ୍ୱପ୍ରିମକୋର୍ଟଙ୍କ ରାୟ ମ୍ରତାବକ ରାହୁଲ ଗାନ୍ଧୀ ମନ୍ତବ୍ୟ ଦେଇନଥିବା କହି ଗତକାଲି ଦୁଃଖ ପ୍ରକାଶ କରିଥିଲେ ଏବଂ ସାନି ସତ୍ୟପାଠ ଦାଖଲ କରିଛନ୍ତି ସୀତାରମଣ ଏସ୍ସିଓ ପ୍ରତିରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣ କିର୍ଗିଜ୍ସ୍ଥାନର ଭିସ୍କେକ୍ଠାରେ ଚାଲିଥିବା ପ୍ରତିରକ୍ଷା ମନ୍ତ୍ରୀମାନଙ୍କ ସାଂଘାଇ ସହଯୋଗ ସଂଗଠନ ସମ୍ମିଳନୀରେ ଯୋଗଦେଇଛନ୍ତି ନୂଆ ନୂଆ ନିରାପତ୍ତା ଆହ୍ୱାନଗୁଡ଼ିକୁ ମୁକାବିଲା ପାଇଁ ଉପାୟଗୁଡ଼ିକ ସମେତ ନିରାପତ୍ତା ଓ ପ୍ରତିରକ୍ଷା ସହଯୋଗ ବୃଦ୍ଧି ସଂପର୍କରେ ଏହି ସମ୍ମିଳନୀରେ ସଦସ୍ୟ ରାଷ୍ଟ୍ରଗୁଡ଼ିକ ଆଲୋଚନା କରିଛନ୍ତି ଏହି ସମ୍ମିଳନୀ ଅବସରରେ ଶ୍ରୀମତୀ ସୀତାରମଣ ଚୀନ୍ ଓ ରୁଷ୍ର ପ୍ରତିରକ୍ଷାମନ୍ତ୍ରୀ ତଥା କିର୍ଗିଜ୍ ସଶସ୍ତ ବାହିନୀର ମୁଖ୍ୟଙ୍କ ସହ ଦ୍ୱିପକ୍ଷୀୟ କଥାବାର୍ତ୍ତା କରିଛନ୍ତି ସେମାନଙ୍କ ମଧ୍ୟରେ ପ୍ରତିରକ୍ଷା ସହଯୋଗ ସମେତ ଗୁରୁତ୍ୱପୂର୍ଣ୍ଣ ଦ୍ୱିପକ୍ଷୀୟ ପ୍ରତିରକ୍ଷା ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି

ସାଂଘାଇ ସହଯୋଗ ସଂଗଠନ ଏବଂ ଏହାର ଆଞ୍ଚଳିକ ସନ୍ତାସବାଦ ଦମନ ସଂସ୍ଥାଗୁଡ଼ିକ ସହ ନିରାପତ୍ତା ସଂପର୍କିତ ସହଯୋଗ ବୃଦ୍ଧି କରିବାକୁ ଭାରତ ଆଗ୍ରହ ପ୍ରକାଶ କରିଛି ସାଇକ୍ଲୋନ୍ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ସାମୁଦ୍ରିକ ଝଡ଼ ଫନି ଆହୁରି ଘନିଭୂତ ହୋଇ ଆଜି ଅପରାହୁ ସୁଦ୍ଧା ବାତ୍ୟାରେ ପରିଣତ ହେବ ପାଣିପାଗ ବିଭାଗ କହିଛି ଉତ୍ତର ଦିଗରେ ସମୁଦ୍ର ମଧ୍ୟ ଆଡ଼କୁ ଗତି କରୁଥିବା ଫନି ଆସନ୍ତାକାଲି ମଧ୍ୟାହୁ ସୁଦ୍ଧା ଅତି ଭୟଙ୍କର ଝଡ଼ରେ ପରିଣତ ହେବାର ସମ୍ଭାବନା ରହିଛି ଆସନ୍ତାକାଲି ସକାଳ ସୁଦ୍ଧା ଏହା ଉତ୍ତରପଶ୍ଚିମ ମୁହାଁ ହେବା ପରେ ଗତିପଥ ବଦଳାଇ ଉତ୍ତର ପୂର୍ବ ଓଡ଼ିଶା ଉପକୂଳ ଆଡ଼କୁ ମୁହାଁଇବାର ସମ୍ଭାବନା ରହିଛି ଏହାର ପ୍ରଭାବରେ ତାମିଲନାଡୁର ଉତ୍ତର ଉପକୂଳ ଅଞ୍ଚଳର କେତେକ ସ୍ଥାନରେ ମଧ୍ୟମଧରଣର ବର୍ଷା ଦକ୍ଷିଣ ଆନ୍ଧ୍ର ଉପକୂଳରେ ଏବଂ କେରଳର ଅନେକ ସ୍ଥାନରେ ଆଜି ବର୍ଷା ହେବାର ସମ୍ଭାବନା ଅଛି

ଆନ୍ଧ୍ରପ୍ରଦେଶର କେତେକ ସ୍ଥାନରେ ଓ ଦକ୍ଷିଣ ଓଡ଼ିଶାର ଉପକୂଳ ଅଞ୍ଚଳରେ ଗୁରୁବାର ଦିନ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ତେବେ ଶୁକ୍ରବାର ଓ ଶନିବାର ଦିନ ଓଡ଼ିଶା ଉପକୂଳର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ଅନୁମାନ କରାଯାଇଛି ସାମାନ୍ୟରୁ ହାଲୁକା ବର୍ଷା ପଶ୍ଚିମବଙ୍ଗର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ହେବାର ଅନୁମାନ କରାଯାଇଛି

ଜାତୀୟ ସଂକଟ ପରିଚାଳନା କମିଟିର ନିଷ୍ପଭି ଅନୁଯାୟୀ ଏହି ଅର୍ଥ ରାକ୍ୟଗୁଡ଼ିକର ଦୁର୍ବିପାକ ପରିଚାଳନା ପାର୍ଷିକୁ ଯୋଗାଇ ଦିଆଯିବ

ଏନ୍ଆଇଏ ଆରେଷ୍ଟ୍ କେରଳରେ ଆତ୍ମଘାତୀ ଆକ୍ରମଣ କରିବା ପାଇଁ ଷଡ଼ଯନ୍ତ୍ର କରୁଥିବା ଜଣେ ବ୍ୟକ୍ତିକୁ ଜାତୀୟ ତଦନ୍ତକାରୀ ସଫସ୍ଥା ଏନ୍ଆଇଏ ଗିରଫ କରିଛି

ଗତବର୍ଷ ରାଜ୍ୟ ବିଧାନସଭା ନିର୍ବାଚନ ସମୟରେ ନୀଲାବୟଠାରେ ଘଟିଥିବା ଆକ୍ରମଣରେ ଦୂରଦର୍ଶନ ନ୍ୟୁଜ୍ର ଜଣେ କ୍ୟାମେରା ମ୍ୟାନ୍ ଓ ତିନି କଣ ନିରାପତ୍ତା ବାହିନୀ ଯବାନଙ୍କ ପ୍ରାଣହାନୀ ମାମଲାରେ ଏମାନେ ସଂଶ୍ଳିଷ୍ଟ ଥିଲେ ଏସ୍ଏଲ୍ ପ୍ରେସିଡେଣ୍ଟ ଶ୍ରୀଲଙ୍କା ରାଷ୍ଟ୍ରପତି ମେିଥ୍ରୀପାଲ ସିରିସେନା କହିଚ୍ଚନ୍ତି ଇଷ୍ଟର ରବିବାର ଆତ୍ମଘାତୀ ଆକ୍ରମଣକାରୀମାନଙ୍କର ଇସ୍ଲାମିକ୍ ଷ୍ଟେଟ୍ ସନ୍ତାସବାଦୀ ଗୋଷ୍ଠୀ ସହ ଘନିଷ୍ଠ ସଂପର୍କ ଥିବା ବିଷୟରେ ଦେଶର ଗୁଇନ୍ଦା ସଂସ୍ଥାଗୁଡ଼ିକର ଦୃଢ଼ ବିଶ୍ୱାସ ରହିଛି ଏକ ଆନ୍ତର୍ଜାତିକ ସମ୍ଭାଦ ଚାନେଲ୍କୁ ସାକ୍ଷାତକାର ଦେଇ ସେ କହିଛନ୍ତି ଇସ୍ଲାମିକ୍ ଷ୍ଟେଟ୍ ସନ୍ତାସବାଦୀ ଗୋଷ୍ଠୀ ସେହି ଆକ୍ରମଣକାରୀମାନଙ୍କୁ ଏଥିପାଇଁ ତାଲିମ ଦେଇଥିଲା ଓ ଆଇଏସ୍ ଏବଂ ଦେଶର ଉଗ୍ରବାଦୀମାନଙ୍କ ମଧ୍ୟରେ ସଂପର୍କ ଦୀର୍ଘ ପନ୍ଦରବର୍ଷ ଧରି ରହିଛି

ବ୍ୟାଡମିଣ୍ଟନ ନ୍ୟୁଜିଲାଣ୍ଡ ଓପନ୍ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆଜି ସକାଳୁ ଅକ୍ଲ୍ୟାଣ୍ଡ୍ଠାରେ ଆରମ୍ଭ ହୋଇଛି ଭାରତୀୟ ବ୍ୟାଡମିଷ୍ଟନ ତାରକା ସାଇନା ନେହୱାଲ ଚଳିତବର୍ଷ ତାଙ୍କର ଦ୍ୱିତୀୟ ଟାଇଟଲ୍ ହାସଲ କରିବାକୁ ଆଶା ରଖିଛନ୍ତି ଆସନ୍ତାକାଲି ସେ ମହିଳା ସିଙ୍ଗିଲ୍ସର ପ୍ରଥମ ରାଉଣ୍ଡରେ ଚୀନ୍ର ୱାଙ୍ଗ୍ ଝି ଙ୍କୁ ମୁକାବିଲା କରିବେ ଅଲମ୍ପିକ୍ ରୌପ୍ୟ ପଦକ ବିଜେତା ପିଭି ସିନ୍ଧୁ ଏଥିରେ ପ୍ରତିଯୋଗିତା କରୁନାହାନ୍ତି